ଆମ ଦେଶରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ ଶ୍ରୀ ମୋଦି ଆକି ସକାଳେ ବେଲୁର ମଠସ୍ତିତ ରାମକୃଷ୍ଠ ମନ୍ଦିରରରେ ପ୍ରକାର୍ଚ୍ଚନା କରିଛନ୍ତି

ନାଗରିକ ସଂଶୋଧନ ଆଇନ ବା ସିଏଏ ବିଶ୍ୱର ଏକ ସର୍ବଶ୍ରେଷ ମାନବାଧୀକାର ଆଇନ

ଏହି ଅବସରରେ ଆନ୍ତର୍ଜାତିକ ଖ୍ୟାତିସମ୍ମନ୍ନ ବାଲୁକା ଶିଚ୍ଚୀ ପଦ୍ମଶ୍ରୀ ସୁଦର୍ଶନ ପଟନାୟକ ଆଜି ପୁରୀ ବେଳାଭ୍ରମିରେ ବିବେକାନନ୍ଦଙ୍କର ଏକ ଆକର୍ଷଣୀୟ ବାଲ୍କକା କଳା ନିର୍ମାଣ କରିଛନ୍ତି ଦେଶର ଯୁବ ପିଢୀଙ୍କ ଶାନ୍ତି ମାର୍ଗରେ ପରିଚାଳିତ ହେବାକୁ ଆହ୍ୱାନ କରିବାର ଲକ୍ଷ୍ୟ ନେଇ ସେ ଏହି ବାଲୁକା କଳା କରିଛନ୍ତି ବୋଲି କହିଛନ୍ତି ଏହି ଅବସରେ ରାକ୍ୟର ବିଭିନ୍ ସ୍ରାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ଏହାଦ୍ୱାରା ପଢ଼ାରେ ଦୂର୍ବଳ ଓ କମ୍ ଉପସ୍ଥାନ ଥିବା ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ଫଳାଫଳ କରିବେ ବୋଲି ମନ୍ତୀ କହିଚ୍ଚନ୍ତି

ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିର ବିଭିନ୍ନ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି